ଆଦର୍ଶ ଆଚରଣବିଧି ଆଜିଠାରୁ ଲାଗୁ ହୋଇଛି

ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି କର୍ଷ୍ଣାଟକ ମଣିପୁର ରାଜସ୍ଥାନ ଓ ତ୍ରିପୁରାରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେଉଥିଲାବେଳେ ଆସାମ ଓ ହତିଶଗଡରେ ତିନୋଟି ପର୍ଯ୍ୟାୟରେ ଏବଂ ଝାଡଖଣ୍ଡମଧ୍ୟପ୍ରଦେଶ ମହାରାଷ୍ଟ୍ର ଓ ଓଡିଶାରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ନିଆଯିବ ଜାମ୍ମୁ ଓ କାଶ୍ମୀରରେ ପାଞ୍ଚୋଟି ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗ ବିହାର ଓ ଉତ୍ତରପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ ନିର୍ବାଚନ ତାରିଖ ଘୋଷଣା ସହ ଆଜିଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ଶ୍ରୀ ଆରୋରା କହିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ଜାନୁୟାରୀ ମାସରେ ସମୀକ୍ଷା ବୈଠକ ହୋଇଥିଲା ସେ କହିଛନ୍ତି ସପ୍ତଦଶ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି

ସେ କହିଛନ୍ତି ପଡୋଶୀ ରାଷ୍ଟ୍ର ପ୍ରତିଶୋଧ ନେବାକୁ ଇଚ୍ଛା କରି ଯୁଦ୍ଧ କରିବା ପାଇଁ ସକ୍ଷମ ହେଉ ନ ଥିବା କ୍ଷେତ୍ରରେ ଦେଶର ନିରାପତ୍ତା ଆହୁରି ଆହ୍ୱାନ ମୂଳକ ହୋଇଛି

ସିଆଇଏସ୍ଏଫ୍ ଜବାନ ମାନଙ୍କର ପରେଡ ଅଭିବାଦନ ଗ୍ରହଣ କରିବା ପରେ ବିଚକ୍ଷଣ ସେବା ପାଇଁ ଜବାନମାନଙ୍କୁ ଅଗ୍ରିସମ ସେବା ମେଡାଲ ପ୍ରଦାନ କରିଛନ୍ତି

ପିଏମ ଇଲେକ୍ସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ସକ୍ରିୟଭାବେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଥମଥର ପାଇଁ ଭୋଟ ଦେଉଥିବା ଯୁବ ଭୋଟଦାତାମାନେ ବହୁ ସଂଖ୍ୟାରେ ଭୋଟ ଦେବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି ଏବଂ ଏଥରର ନିର୍ବାଚନରେ ସର୍ବାଧିକ ଭୋଟ ପଡିବ ବୋଲି ଆଶାବ୍ୟକ୍ତ କରିଛନ୍ତି ନିର୍ବାଚନ ଆୟୋଜନ ପାଇଁ ନିର୍ବାଚନ ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଛନ୍ତି ଶ୍ରୀ ମୋଦି ପ୍ରତ୍ୟେକ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଦେଶର ବିକାଶ ଓ ସଶକ୍ତିକରଣ ପାଇଁ ସମସ୍ତଙ୍କର ଲକ୍ଷ୍ୟ ହେବ ବୋଲି କାମନା କରିଛନ୍ତି

ଏୟାରଲାଇନ୍ସ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଏହି ଦୁର୍ଘଟଣାକୁ ସ୍ୱୀକାର କରିଛନ୍ତି ଇଥିଓପିଆ ରାଜଧାନୀରୁ ବିମାନଟି ଉଡାରଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଦୂର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଏହି ଘଟଣାରେ ଗଭୀର ଦ୍ୟୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପଦ୍ମ ଆୱାର୍ଡ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ପଦ୍ମ ପ୍ରରସ୍କାର ପ୍ରଦାନ କରିବେ

ପୁରସ୍କାର ତାଲିକାରେ ଦିବଂଗତ ଅଭିନେତା କାଦର ଖାଁ ଦିବଂଗତ ସାୟାଦିକ କୃଳଦୀପ ନାୟାର ଓ ଅକାଳି ଦଳର ନେତା ସୁଖ୍ଦେବ ସିଂ ଧିନ୍ଦସା ପରି ବହୁ ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କ ନାମ ରହିଛି କାଦର ଖାଁଙ୍କୁ ମରଣୋତ୍ତରଭାବେ ପଦ୍କଶ୍ରୀ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ନ୍ୟାୟାରଙ୍କୁ ମରଣୋତ୍ତର ପଦ୍ମଭୂଷଣ ପ୍ରଦାନ କରାଯିବ

ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଉପସ୍ଥିତ ରହିବାର ଆଶା କରାଯାଉଛି ଜେ ଆଣ୍ଡ କେ କିଲ୍ଡ ଜନ୍ମୁ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାସ୍ଥିତ ପିଙ୍ଗଲିଶ୍ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଅଜ୍ଞାତ ଆତଙ୍କବାଦୀର ମୃତ୍ୟୁ ହୋଇଛି ସୁରକ୍ଷା ସ୍ୱତ୍ରରୁ ଉଦ୍ଧାର କରି ଆମ ଶ୍ରୀନଗର ସମ୍ଭାଦଦାତା ଜଣାଇଛନ୍ତି ଏହି ଅଞ୍ଚଳରେ ଆହୁରି ଅଧିକ ସଂଖ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ଅନ୍ତମାନ କରାଯାଉଛି

ସେହି ଅଞ୍ଚଳରେ ଆଜି ତଲାସୀ ଅଭିଯାନ କାରି ରହିଥିବାବେଳେ ଏହି ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା ଇରାନ୍ ପାକ୍ ଇରାନ୍ ରାଷ୍ଟ୍ରପତି ହୁସେନ୍ ରେିହାନୀ ଅଲ୍କାଏଦା ସହ ସମ୍ପର୍କିତ ଜୈସେ ଉଲ୍ ଆଦିଲ ସନ୍ତାସବାଦୀ ଗୋଷ୍ଠୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଅନୁରୋଧ କରିଛନ୍ତି

ପାକିସ୍ତାନ ସୀମା ସଂଲଗ୍ନ ଇରାନ୍ର ପୂର୍ବାଞ୍ଚଳ ରାଜପଥରେ ସେହି ଆକ୍ରମଣ କରାଯାଇଥିଲା ସାଉଦି ଇଣ୍ଡିଆ ଅଏଲ୍ କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଶକ୍ତି ଶିଳ୍ପ ଓ ଖଣିଜ ସମ୍ପଦ ମନ୍ତ୍ରୀ ଖଲିଦ ଅଲ୍ ଫଲିହାଙ୍କୁ ସାକ୍ଷାତ କରି ଦୁଇଦେଶ ମଧ୍ୟରେ ଭାଗୀଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଲୋଚନା କରିଛନ୍ତି ନୂଆଦିଲ୍ଲୀରେ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ବିଶ୍ୱରେ ଅଶୋଧିତ ତୈଳ ଉତ୍ପାଦକାରୀ ରାଷ୍ଟ୍ରଭାବେ ସାଉଦି ଆରବ ସର୍ବାଗ୍ରେ ରହିଛି ଏବଂ ବିଶ୍ୱ ତେିଳ ବଜାରରେ ସମତୁଲତା ରକ୍ଷା କରୁଛି ବୋଲି ଶ୍ରୀ ପ୍ରଧାନ ବୈଠକ ସମୟରେ ମତ ଦେଇଛନ୍ତି ବିଶ୍ୱସ୍ତରୀୟ ଅଶୋଧିତ ତୈଳ ମୂଲ୍ୟ ବୂଦ୍ଧି ପାଉଥିବା ବିଷୟ ପ୍ରତି ଶ୍ରୀ ପ୍ରଧାନ ଉଦ୍ବେଗ ପ୍ରକାଶ କରିଛନ୍ତି ବିଶ୍ୱ ତୈଳ ବଜାରରେ ସମ୍ପ୍ରତି ଭୌଗୋଳିକ ରାଜନୈତିକ ଘଟଣାକ୍ରମର ସାମ୍ଭବ୍ୟ କୁପ୍ରଭାବ ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିଛନ୍ତି ବିବୂତ୍ତିରେ ଏକଥା ମଧ୍ୟ କୁହାଯାଉଛି ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ବିନ୍ ଅବଦ୍ରଲ ଅଜିଜ୍ ଅଲ ସଉଦଙ୍କ ପ୍ରଥମ ଭାରତଗସ୍ତ ପରେ ସାଉଦି ତୈଳ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି

ଅଧିନାୟକ ବିରାଟ କୋହିଲି ଟସ୍ କିତି ବ୍ୟାଟିଂ କରିବାକ୍ ନିଷ୍କଭି ନେଇଥିଲେ